ଯାତ୍ରୀମାନେ ଅସୁବିଧାର ସମ୍ମଖୀନ ଆକି ସଂଧାରେ ଅନୁଷିତ ହେବ ମନ୍ତିପରିଷଦ ଓ କ୍ୟାବିନେଟ୍ ବୈଠକ

ଏବଂ ରାଜ୍ୟର ପ୍ଟଥକ୍ ପୃଥକ୍ ଦୁର୍ଘଟଣାରେ ପାଞ ମୃତ୍ୟୁ

ଏନେଇ ସରକାରଙ୍କ ସହ ଆଲୋଚନା ମଧ୍ଧ ହୋଇଥିଲା

ସେଠାରେ ଟେଲିଫୋନ ଫ୍ୟାକୁ କମ୍ପ୍ୟଟର ଲଗାଇବାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ପରାମର୍ଶ ଦିଆଯାଇଛି

ସର୍କିଟ ହାଉସ ରାସ୍ତା ମରାମତି କରାଯାଉଛି

ସ୍ୱତନ୍ତ ବିମାନ ଯୋଗେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଶାଯାଇଛି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ ବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନ୍ର ଦିଆଯାଇଥିଲା

ପରେ ସେମାନଙ୍କ ମରଶରୀରକୁ ଜନ୍ମମାଟିକୁ ପଠାଇ ଦିଆଯାଇଥିଲା

ମାଓବାଦୀଙ୍କ ଏଭଳି ବର୍ବରୋଚିତ ଆକ୍ରମଣ ଓ ହିଂସାକାଣ୍ଡକୁ ରାଜ୍ୟ ବିଜେପି ତରଫରୁ ଦୃତ୍ ନିନ୍ଦା କରାଯାଇଛି

ଭଦ୍ରକ କିଲ୍ଲା ଗ୍ରାମାଞଳ ଥାନା ଗଶିଜାଙ୍ଗଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି